ପ୍ରଧାନମନ୍ତ୍ରୀ କହିଛନ୍ତି ଶାନ୍ତି ଏବଂ ସୌହାର୍ଦ୍ଧ୍ୟପୂର୍ଣ୍ଣ ପରିବେଶରେ ଜୀବନ ବିତାଇବା ହେଉଛି ଭାରତୀୟ ପରମ୍ପରା କୋଭିଡ ନାଇଷ୍ଟିନ ମହାମାରୀ ପରିପ୍ରେକ୍ଷୀରେ ବିଶ୍ୱର ବିଭିନ୍ନ ଦେଶକୁ ସହଯୋଗର ହାତ ବଢାଇବା ଏହାର ଏକ ଉଦାହରଣ

ପ୍ୟାରିସ ଚୁକ୍ତିନାମା ଅନୁଯାୟୀ ଭାରତ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ମତବିନିମୟ ଦ୍ୱାରା ଭାରତ ଏବଂ ସ୍ପିଡେନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ଦୃଢୀଭୂତ ହୋଇଛି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବାରୁ ସ୍ପିଡିସ୍ ପ୍ରତିପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଆନ୍ତର୍ଜାତୀୟ ସୋଲାର ଆଲାଏନ୍ନରେ ସ୍ୱିଡେନର ଅଂଶଗ୍ରହଣକୁ ସ୍ୱାଗତ କରିଛନ୍ତି

ଦୁଇଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଉଚ୍ଚସ୍ତରୀୟ ବୈଠକମାନ ଅନୁଷ୍ଠିତ ହେଉଛି ଏହି ସମ୍ପର୍କକୁ ଅଧିକ ଦୂଢୀଭୂତ କରିବା ଲକ୍ଷ୍ୟରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହେଉଛି

ପିଏମ୍ ସେରାଓ଼ିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନୀତିନିୟମ ପ୍ରଣୟନ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରାଯାଇ ପାରିବ ସେ କହିଛନ୍ତି ଆଚରଣରେ ପରିବର୍ତ୍ତନ କରି ଆମେ ପରିବେଶର ସୁରକ୍ଷା କରିପାରିବା

କୃଷକମାନେ ଆଧୁନିକ ଉପାୟରେ ଜଳସେଚନ କରୁଥିବାରୁ ପ୍ରଧାନମନ୍ତ୍ରୀ ଏଥିପାଇଁ ଗର୍ବ ଅନୁଭବ କରିଛନ୍ତି କୀଟନାଶକର ବ୍ୟବହାର ବିନା ମୃତ୍ତିକାର ଉର୍ବରତା ବୃଦ୍ଧି କରିବା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ହୋଇଛି ଲୋକମାନଙ୍କର ସ୍ୱାସ୍ଥ୍ୟକର ଓ କୈବିକ ଖାଦ୍ୟ ପ୍ରତି ଚାହିଦା ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି ଭାରତରେ ପ୍ରଦୃଷଣ ମୁକ୍ତ ଇନ୍ଧନର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି

ଭାରତରେ ବାଘ ସିଂହ ଓ ଚିତାବାଘ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି ଏଥିରୁ ଲୋକମାନଙ୍କ ଆଚରଣରେ ପରିବର୍ଭନ ଘଟିଥିବାର ସ୍ୱଷ୍ଟ ସୂଚନା ମିଳିଥିବା ବିଷୟ ପ୍ରଧାନମନ୍ତ୍ରୀ କହିଛନ୍ତି

ଆସନ୍ତା ସୋମବାରଦିନ ଜାତୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ

କ୍ରିକେଟ ଖେଳାଳି ମନୋଜ ତିୱାରୀ ଫୁଟବଲ ଖେଳାଳି ବିଦେଶ ବାସୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ ଚକ୍ରବର୍ତ୍ତୀ ଗାୟକ ଅଦିତି ବଂଶୀ ଏବଂ ଚଳଚ୍ଚିତ୍ର ତାରକା କାଞ୍ଚନ ମଲ୍ଲିକ ଜୁନେ ମାଲିଆ ସାୟନ୍ତିକା ଏବଂ ସାୟୋନୀ ପ୍ରଥମ ଥର ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି

ଅନ୍ୟପକ୍ଷରେ ବାମପନ୍ଥୀ ଦଳଗୁଡିକ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଲାଗି ତାଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି

ବାମଦଳ ଅଧ୍ୟକ୍ଷ ବିମାନ ବାସୁ କହିଛନ୍ତି ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀଙ୍କର ଏପର୍ଯ୍ୟନ୍ତ ନାମ ଘୋଷଣା କରାଯାଇନାହିଁ

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଏବଂ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଗତକାଲି ଜାରି ହୋଇଛି

ମ୍ରଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଜୁଲୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବାବେଳେ ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କାଲୁକ୍ବାରୀରୁ ନିର୍ବାଚନ ଲଢିବେ

ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନ ଲାଗି ଆସାମ ଗଣପରିଷଦ ଏବଂ ୟୁପିପିଏଲ୍ ସହ ମେଣ୍ଟ କରିଛି

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଡିଆରଡିଏ ପକ୍ଷର୍ କରାଯାଇଥିବା ଏହି ପରୀକ୍ଷଣରେ ସବ୍ସିଷ୍ଟମ ବୃଷ୍ଟର ମୋଟର ନୋଜଲ ଲେସ ମୋଟର ଆଦିର କାର୍ଯ୍ୟକାରିତା ପରୀକ୍ଷିତ ହୋଇଛି ଏହାର ସଫଳ ପରୀକ୍ଷଣ ଦ୍ୱାରା ଡିଆରଡିଏ ଟେକ୍ନୋଲୋକି କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଛି